ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ଥିବା ଅଂଶୁପା ହ୍ରଦ ଏବଂ ଚିଲିକା ହ୍ରଦ ବିଦେଶାଗତ ପକ୍ଷୀମାନଙ୍କର ବାସଗୃହ ଓ ପ୍ରକୃତି ବିଶେଷ୍କଙ୍କ ପାଇଁ ମନମୋହିଲା ଭଳି ପରିବେଶ ସୃଷ୍ଟି କରୁଛି ଏକ ସ୍ଥିର ଭବିଷ୍ୟତ ପାଇଁ ଭାରତ ସରକାର ଏହି 'ଓଡ଼ିଶାର ଅଳଙ୍କାର'ର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ ପେଟ୍ରୋଲିୟମ୍ ଓ ଇସ୍ୱାତ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ କହିଚ୍ଚନ୍ତି

ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି